ଆଇସିଏମ୍ଆର୍ ଅଧିକରୁ ଅଧିକ ପରୀକ୍ଷାଗାରକୁ ନମୁନା ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରିବା କାରି ରଖିଛି

ଆମ ସମ୍ଭାଦଦାତା କଣାଇଛନ୍ତି କୋଭିଡ୍ ନାଇଷ୍ଟିନ୍ର ମୁକାବିଲାରେ ଭାରତ ବିଭିନ୍ନ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରୁଛି ଭାରତରେ ଆରୋଗ୍ୟହାର କ୍ରମାନ୍ୱୟରେ ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ହାର ହ୍ରାସ ପାଇବାରେ ଲାଗିଛି ଆରୋଗ୍ୟ ହାର ଦୃଷ୍ଟିରୁ ଦିଲ୍ଲୀ ସର୍ବୋଚ୍ଚ ସ୍ଥାନରେ ଥିବାବେଳେ ତାହାପରକୁ ଲଦାଖ ତେଲଙ୍ଗନା ହରିଆଣା ଗୁଜରାତ ଓ ଆସାମ ରହିଛି

କୋଭିଡ୍ ନାଇଷ୍ଟିନ୍ରୁ ଆରୋଗ୍ୟ ଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ଦୃଷ୍ଟିରୁ ମହାରାଷ୍ଟ୍ର ଶୀର୍ଷ ସ୍ଥାନରେ ରହିଥିବା ବେଳେ ଏହା ପରକୁ ତାମିଲନାଡୁ ଦିଲ୍ଲୀ ଓ ତେଲଙ୍ଗନା ରହିଛି

ସାଂଘାଇ ସହଯୋଗ ସଂଗଠନ ସ୍ୱାସ୍ଥ୍ୟ ମନ୍ତ୍ରୀମାନଙ୍କ ସମ୍ମିଳନୀରେ ଉଦ୍ବୋଧନ ଦେଇ ଡକୁର ହର୍ଷବର୍ଦ୍ଧନ କହିଛନ୍ତି କିଛି ଦିନ ପୂର୍ବେ ଭାରତରେ ଗୋଟିଏ ହେଲେ ବି ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ ଉତ୍ପାଦନକାରୀ କମ୍ପାନୀ ନ ଥିବା ବେଳେ ମାତ୍ର କିଛି ମାସ ଭିତରେ ଭାରତରେ ଦେଶୀୟ ସରଞ୍ଜାମଗୁଡ଼ିକର ନିର୍ମାଣ କରାଯାଇ ପାରିଛି ସେ କହିଛନ୍ତି ବର୍ତ୍ତମାନ ଭାରତ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମଗୁଡ଼ିକୁ ରପ୍ତାନୀ କରିବା ସ୍ଥିତିରେ ପହଞ୍ଚିଛି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଭେଷ୍ଟିଲେଟର ଓ ଡାକ୍ତରଖାନାରେ ବ୍ୟବହାର ହେଉଥିବା ଅକ୍ଟିଜେନ୍ର ଉତ୍ପାଦନ ମଧ୍ୟ ଦେଶୀୟ ଜ୍ଞାନକୌଶଳରେ କରାଯାଉଛି ମନ୍ତ୍ରୀ କହିଛନ୍ତି ନୂଆନୂଆ ବୈଷୟିକଞ୍ଜାନର ବ୍ୟବହାର କରାଯାଇ କୋଭିଡ୍ ନାଇଷ୍ଟିନ୍ର ମୁକାବିଲା କରାଯାଉଛି

ଡକ୍ଟର ହର୍ଷବର୍ଦ୍ଧନ ଭାରତୀୟ ପାରମ୍ପରିକ ଔଷଧଗୁଡ଼ିକର ପ୍ରୟୋଗ ଉପରେ ଗୁରୁତ୍ୱାରୋପ କରି ଏଗୁଡ଼ିକ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ସମୟରେ ଲୋକମାନଙ୍କର ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାର କହିଛନ୍ତି

ଏହି ପର୍ଯ୍ୟାୟରେ ବିଶ୍ୱର ବିଭିନ୍ନ ଦେଶକୁ ଆହୁରି ଅଧିକ ବିମାନ ଚଳାଚଳ କରିବ ଏ ସଂକ୍ରାନ୍ତରେ ଖୁବ୍ ଶୀଘ୍ର ସବିସ୍ତୃତ ବିବରଣୀ ଦିଆଯିବ

ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବମାନଙ୍କ ନିକଟକୁ ଚିଠି ଲେଖି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି ସ୍ୱାଧୀନତା ଦିବସ ଉତ୍ସବ ଯଥାସନ୍ତବ ରୀତିନୀତି ଅନୁସାରେ ପାଳନ କରାଯିବ ତେବେ ରାଜ୍ୟ ଜିଲ୍ଲା ଓ ପଞ୍ଚାୟତ ସ୍ତରୀୟ କର୍ତ୍ତୃପକ୍ଷମାନଙ୍କୁ ଏ ସଂକ୍ରାନ୍ତରେ ମନ୍ତ୍ରଣାଳୟ ସ୍ୱଷ୍ଟ ନିର୍ଦ୍ଦେଶାବଳୀ ଜାରି କରିଛି ସ୍ୱାଧୀନତା ଦିବସ ଉହବ ପାଳନ ସମୟରେ ଯେପରି ଜନସମାଗମ ନ ଘଟିବ ସେଥିପ୍ରତି ସତର୍କତା ଅବଲମ୍ଘନ କରିବାକୁ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି ଲୋକମାନେ ଡିଜିଟାଲ୍ ଟେକ୍ନୋଲୋଜି ମାଧ୍ୟମରେ ସ୍ୱାଧୀନତା ଦିବସ ପାଳନ କରିବାକୁ ମନ୍ତ୍ରଣାଳୟ କହିଛି ଆମ ସମ୍ବାଦଦାତା ଜଣାଇଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ଆଗୁଆ ସତର୍କତା ମୂଳକ ପଦକ୍ଷେପ ବିଷୟରେ ଘୋଷଣା କରାଯିବା ପରେ ଲାଲକିଲ୍ଲାଠାରେ ଚଳିତ ବର୍ଷର ସ୍ୱାଧୀନତା ଦିବସ ଉହବ ପାଳନରେ କେବଳ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ସାମରିକ ଅଭିବାଦନ କାର୍ଯ୍ୟକ୍ରମ ଜାତୀୟ ପତାକା ଉତ୍ତୋଳନ ଜାତୀୟ ସଂଗୀତ ଗାନ ଓ ତ୍ରୀରଙ୍ଗା ବେଲୁନ ଗୁଡ଼ିକର ଉଡ଼ାଣ କରାଯିବ କୋଭିଡ୍ ନାଇଷ୍ଟିନ୍ର ମୁକାବିଲା କରୁଥିବା ଡାକ୍ତର ସ୍ୱାସ୍ଥ୍ୟକର୍ମୀ ଓ ସଫେଇ କର୍ମଚାରୀମାନଙ୍କ ସେବାକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ସେମାନଙ୍କୁ ଆମନ୍ତ୍ରଣ କରାଯିବା ବିଷୟରେ ନିର୍ଦ୍ଦେଶାବଳୀରେ ଉଲ୍ଲେଖ ରହିଛି

ଏହା ମଧ୍ୟ ଆକାଶବାଣୀ ଡିଡି ନ୍ୟୁଜ୍ ପିଏମ୍ଓ ଏବଂ ତଥ୍ୟ ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇବ୍ ଷ୍ଟ୍ରିମିଂ ହେବ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

ବନ୍ୟା ଜଳ ବୃଦ୍ଧି ପାଇବା ଯୋଗୁଁ ସଡ଼କ ପଥ ନଦୀବନ୍ଧ ଓ ପୋଲରେ ଗମନାଗମନ ବାଧାପ୍ରାପ୍ତ ହେବା ସହିତ ଅନ୍ୟ କିଛି ସ୍ଥାନରେ ବନ୍ୟା ଜଳ ଘରର ଛାତ ପର୍ଯ୍ୟନ୍ତ ଲାଗିଯାଇଛି ଏକ ଲକ୍ଷ ହେକୁରରୁ ଅଧିକ ଜମିର ଫସଲରେ ବନ୍ୟା କଳ ମାଡ଼ି ଯାଇଛି ରାଜ୍ୟରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପୂର୍ଣ୍ଣ ମାତ୍ରାରେ ଚାଲିଛି

ଗଶ୍ଚକ ବାଗମତୀ ଓ ଅଧୁଆରା ଭଳି ନଦୀଗୁଡ଼ିକର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଦରଭଙ୍ଗା ମୁଜାଫରପୁର ଗୋପାଳଗଞ୍ଜ ଓ ପୂର୍ବ ଏବଂ ପଶ୍ଚିମ ଚମ୍ପାରନ୍ ବନ୍ୟା ପ୍ଲାବିତ ହୋଇଛି

ସେହି ନଦୀଗୁଡ଼ିକର କଳସ୍ତର ବିପଦସଂକେତ ଉପରେ ପ୍ରବାହିତ ହେଉଥିବା ବେଳେ ବନ୍ଧଗୁଡ଼ିକ ପ୍ରତି ବିପଦ ଦେଖାଦେଇଛି ଚମ୍ପାରନ୍ ଓ ସରନ୍ ବନ୍ଧରେ ଘାଇ ହୋଇ ତଳିଆ ଅଞ୍ଚଳଗୁଡ଼ିକ ଜଳମଗ୍ନ ହେବା ସହ ପରିସ୍ଥିତି ଆହୁରି ଅଧିକ ଖରାପ ହୋଇପଡ଼ିଛି ଦରଭଙ୍ଗା ସମସ୍ତିପୁର ରେଳ ସେକ୍ସନ୍ରେ ଟ୍ରେନ୍ ଚଳାଚଳ ବନ୍ଦ ରହିଛି

ତାଛଡ଼ା ଉତ୍ତର ବିହାରର ଅନେକ ଜିଲ୍ଲାରେ ମଧ୍ୟ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି ଏନ୍ଡିଆର୍ଏଫ୍ ଓ ଏସ୍ଡିଆର୍ଏଫ୍ ଟିମ୍ଗୁଡ଼ିକ ଦ୍ୱାରା ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପୂର୍ଣ୍ଣ ମାତ୍ରାରେ ଚାଲିଛି